ପଦ୍ମଭୂଷଣ ଡକୁରବାଲାସାହେବ ଭିକେ ପାଟିଲ୍ଙ୍କ ଆତ୍ମଜିବନୀ ଉନ୍ଜୋଚନ ଅବସରରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସ୍ୱର୍ଗତ ପାଟିଲ୍ ଗରିବମାନଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବା ପାଇଁ କଠିନ ପରିଶ୍ରମ କରିଥିଲେ ମୁଦ୍ରା ଯୋଜନା ଗ୍ରାମାଂଚଳରେ ସ୍ୱରୋଜଗାରର ପରିସୀମା ପରିବ୍ୟାପ୍ତ କରିଛି ଓ କିଷାନ୍ କ୍ରେଡିଟ୍ କାର୍ଡ୍ ମାଧ୍ୟମରେ କୃଷକ ପଶୁପାଳକ ଓ ମହ୍ୟଚାଷୀମାବେ ସହକରେ ବ୍ୟାଙ୍କ୍ରୁ ଋଣ ପାଇପାରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ପୂର୍ବରୁ ବଂଚିତ ହୋଇଥିବା ଅଢେଇ କୋଟି କ୍ଷୁଦ୍ର କୃଷକ ପରିବାରକୁ ବର୍ତମାନ କିଷାନ୍ କ୍ରେଡିଟ୍ କାର୍ଡ ପ୍ରଦାନ କରାଯାଇଛି

ସମସ୍ତେ ମାସ୍କ ପିନ୍ଧିବା ନିୟମିତ ହାତ ଧୋଇବା ଓ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ଉଚିତ୍ ବୋଲି ଶ୍ରୀ ମୋଦି କହିଛନ୍ତି ସମସ୍ତଙ୍କ ପାଇଁ ଟୀକା ଉପଲବ୍ଧ ହେବା ପର୍ଯ୍ୟନ୍ତ ଏହିସବୂନିୟମ ପାଳନ କରିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି

ଅର୍ଥ ମନ୍ତ୍ରଶାଳୟ କହିଛି ଏହି ଅତିରିକ୍ତ ରଣ ପାଇଁ ସେହି ରାଜ୍ୟଗୁଡିକୁ ଅନୁମତିପ୍ରଦାନ କରାଯିବ ଯେଉଁ ରାଜ୍ୟଗୁଡିକ ସାମଗ୍ରୀ ଓ ସେବା କର ଲାଗୁ ହେବା ଦ୍ୱାରା ରାଜସ୍ୱ ନିଅଂଟର ଭରଣା କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଦୁଇଟି ବିକଳ୍ପ ମଧ୍ୟରୁ ପ୍ରଥମ ବିକଳ୍ପ ବାଛିଛନ୍ତି ମୋଟ୍ ରାଜ୍ୟ ଘରୋଇ ଉତ୍ପାଦର ଅଧା ପ୍ରତିଶତରେସେମାନଙ୍କୁ ଏହି ଅତିରିକ୍ତ ଋଣ ଉଠାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି

ଆଠଟି ରାଜ୍ୟ ଏପର୍ଯ୍ୟନ୍ତ କୌଣସି ବିକଳ୍ପ ଦେଇନାହାନ୍ତି

ଭାରତ ଚୀନ୍ ସୀମାର ପଶ୍ଚିମ ସେକୁର ଅଞ୍ଚଳ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ଏଲ୍ଏସି ରୁ ସୈନ୍ୟ ଅପସାରଣ ଉପରେ ଉଭୟ ପକ୍ଷ ପୁଙ୍ଗାନୁପୁଙ୍ଗ ଭାବେ ଆଲୋଚନା କରିଛନ୍ତି ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସକାରାତ୍ମକ ଓ ଗଠନ ମୂଳକ ଥିଲା ଏବଂ ଦୁଇପକ୍ଷ ନିକ ନିକର ଆଭିମୁଖ୍ୟ ବିଷୟରେ ପରସରକୁ ଅବଗତ କରିଥିଲେ ବୋଲି ଏକ ମିଳିତ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଉଭୟ ପକ୍ଷ ସାମରିକ ଓ କ୍ରଟନୈତିକ ସ୍ତରରେ କଥାବାର୍ତ୍ତା କାରି ରଖିବାକୁ ଏକମତ ହେବା ସହ ଯେତେ ଶୀଘ୍ର ସମ୍ଭବ ସୈନ୍ୟ ଅପସାରଣ ପାଇଁ ଉଭୟ ପକ୍ଷକୁ ସୁହାଇଲା ଭଳି ପନ୍ଥା ଅବଲମ୍ଭନ କରିବାକୁ ରାଜି ହୋଇଛନ୍ତି ଉଭୟ ଦେଶର ନେତାମାନଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ରାଜିନାମାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଦୁଇପକ୍ଷ ରାଜି ହୋଇଛନ୍ତି ମତପାର୍ଥକ୍ୟ ଯେପରି ବିବାଦର ରୂପ ନ ନିଏ ସେଥିପ୍ରତି ଯତ୍ନବାନ ହେବାକୁ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି ବିଶେଷକରି ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଙ୍କାୟ ରଖିବାକୁ ମଧ୍ୟ ଦୁଇପକ୍ଷ ରାଜି ହୋଇଛନ୍ତି

ଏକ ଟୁଇଟ୍ ବାର୍ତାରେ ଶ୍ରୀ ଜାବଡେକର କହିଛନ୍ତି ଏଲ୍ଟିସି କ୍ୟାଶ୍ ଭାଉଚର୍ ପାର୍ବଣ ଋଣ ଏବଂ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅତିରିକ୍ତ ଖର୍ଚ୍ଚ ଦ୍ୱାରା ଅର୍ଥବ୍ୟବସ୍ଥାରେ ସୁଧାର ଆସିପାରିବ

ରେଳ ମନ୍ତ୍ରଶାଳୟ କହିଛି ଏହି ପାର୍ବଣ ସ୍ୱତନ୍ତ୍ର ଟ୍ରେନ୍ଗୁଡିକର ଯାତ୍ରୀଭଡା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରୀଭଡା ସହ ସମକକ୍ଷ ରହିବ ମନ୍ତ୍ରଣାଳୟ କହିଛି ରେଳବାଇର ବିଭିନ୍ନ ଜୋନ୍ ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡିକ ସମ୍ପର୍କରେ ସଠିକ୍ ସମୟରେ ସ୍ବଚନା ଦେବେ

ଶ୍ରୀ ଭୂଷଣ କହିଛନ୍ତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି

ସେ କହିଛନ୍ତି ବର୍ତମାନ ଅର୍ଥନୀତିକୁ ଖୋଲି ଦିଆଯାଇଛି ଏବଂ ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପଡିବ

ବିହାର ଇଲେକ୍ସନ୍ ବିହାରର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ବିଞ୍ଜପ୍ତି ପ୍ରକାଶ ପାଇଛି

ଦୁଇ ମନ୍ତ୍ରୀ କୋଭାକୁ ସ୍ଥାପନାର ସ୍ୱାଗତ କରିବା ସହ ବିଶ୍ୱର ସମସ୍ତଙ୍କ ପାଇଁ ଟୀକା ଉପଲବ୍ଧ ହେବା ସକାଶେ କରାଯାଉଥିବା କାମର ପ୍ରଶଂସା କରିଛନ୍ତି ବିଶ୍ୱ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଜାତିସଂଘର କେନ୍ଦ୍ରୀୟ ଭୂମିକା ଉପରେ ଦୁଇ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ

ଫରେନ୍ ସେକ୍ରେଟାରୀ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଭାରତ ଗସ୍ତରେ ଆସିଥିବା ଆମେରିକାର ଉପ ବୈଦେଶିକ ମନ୍ତ୍ରୀ ଷ୍ଟିଫେନ୍ ବିଗନ୍ଙ୍କ ସହନୂଆଦିଲ୍ଲୀରେ ଅନେକଗୁଡିଏ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ବିଚାର ବିମର୍ଷ କରିଛନ୍ତି ଉଭୟ ନେତା ଭାରତ ଆମେରିକା ମଧ୍ୟରେ ଥିବା ପାରସ୍କରିକ ସ୍ୱାର୍ଥ ଓ ଏକାଭିମୁଖୀ ପ୍ରସଙ୍ଗଗୁଡିକ ଉପରେ ବିଶେଷ ଭାବେ ଆଲୋଚନା କରିଛନ୍ତି ଉଭୟ ପକ୍ଷ ବିସ୍ଚୃତ ବିଶ୍ୱସ୍ତରୀୟ ରଣନୀତି ଭାଗିଦାରୀ ପ୍ରତି ସେମାନଙ୍କର ପ୍ରତିଶୃତିବଦ୍ଧତା ଦୋହରାଇଛନ୍ତି